କେନ୍ଦ ସରକାରଙ୍ଦ୍ୱାରା ଗଠିତ ଏକ ଉଚ୍ଚଷମତାସମ୍ମନ୍ନ ଚୟନ କମିଟି ଶ୍ରୀ ଶୁକ୍ଲାଙ୍ ନାମ ସୁପାରିସ୍ କରିଛି

ଏହି କମିଟିରେ ବିରୋଧୀ ଦଳ ନେତା ମଲ୍କିକାର୍କୁନ ଖଡ୍ଗେ ଓ ସ୍ପ୍ରିମ୍କୋର୍ଟର ପ୍ରଧାନ ବିଚାରପତି କଷିସ୍ ରଞ୍ଞନ ଗୋଗୋଇ ସଦସ୍ୟ ଅଛନ୍ତି

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ ତିନୋଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା ମିଳିଛି

ହେଉଥିଲା

କମିଶନ୍ଙ୍କ ନିର୍ଦ୍ଦେଶ ପରେ ଅନେକ ଚିଟ୍ଫଣ୍ଡ କମ୍ପାନୀ କଟକସ୍ଥିତ କମିଶନ୍ଙ୍କ କାର୍ଯ୍ୟାଳୟରେ ହାଜର ହୋଇ ଜମାକାରୀଙ୍କୁ ଟଙ୍କା ଫେରାଇଛନ୍ତି ଚିଟ୍ଫଶ୍ଡ କମିଶନ୍ ଚଳିତ ମାସ ଶେଷ ସୁଦ୍ଧା ଷଷ ଅନ୍ତରୀଣ ରିପୋର୍ଟ ଦାଖଲ କରିବେ ବୋଲି ସ୍ଚନା ମିଳିଛି

ଏହି ଉହବରେ ଭିଡିଓ କନ୍ଫରେନ୍ସିଂ ମାଧ୍ଧମରେ କେନ୍ଦ ପେଟ୍ରୋଲିୟମ୍ ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ

ସେଠାରେ ବିଭିନୁ ସ୍କୋଗାନ ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବୀ କରିଥିଲେ

ଫଳରେ ଶିଶୁକନ୍ୟାଟି ଗୁରୁତର ଭାବରେ ଆହତ ହୋଇଛି